ରାଧାମୋହନ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା କୃଷକମାନଙ୍କୁ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂ ନୃଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଆଜି ସାକ୍ଷାତ କରିଛନ୍ତି ଖରିଫ୍ ଫସଲର ସର୍ବନିମ୍ବ ସମର୍ଥନ ମୂଲ୍ୟ ଦେଢ଼ ଗୁଣା ବୃଦ୍ଧି ନିଷ୍କଭିକ୍ କୃଷକମାନେ ଐତିହାସିକ ବୋଲି ବର୍ଷନା କରିଛନ୍ତି

ଉତ୍ପାଦନ ବୃଦ୍ଧି ଚାଷ ମୂଲ୍ୟ ହ୍ରାସ ଓ ଅମଳ ପରବର୍ତ୍ତୀ ପରିଚାଳନା ବ୍ୟବସ୍ଥା ଓ ବଜାର ତାଞ୍ଚାକୁ ମଜଭୁତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଥିବା ଶ୍ରୀ ସିଂ କହିଚ୍ଛନ୍ତି ରାଜନାଥ ଜାମ୍ମୁ ଓ କାଶ୍ମୀରକୁ ଦୁଇ ଦିନ ଗସ୍ତରେ ଯାଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଓ କାତୀୟ ନିରାପତ୍ତା ଉପଦେଷ୍ଟା ଅକ୍ରିତ୍ ଡୋଭଲ୍ ଆକି ଅପରାହୁରେ ନ୍ତଆଦିଲ୍ଲୀ ଫେରୁଛନ୍ତି ଦୁଇ ଦିନିଆ ଶ୍ରୀନଗର ରହଶି କାଳରେ ରାଜନାଥ ସିଂ ସାମଗ୍ରୀକ ନିରାପତ୍ତା ଓ ଆଇନ୍ ଶୃଙ୍ଖଳା ପରିସ୍ଥିତି ଅମରନାଥ ଯାତ୍ରା ଏବଂ ଉନ୍ନୟନ ମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି ଶ୍ରୀ ସିଂ ରାଜ୍ୟପାଳ ଏନ୍ଏନ୍ ଭୋରାଙ୍କ ସହ ନିରାପତ୍ତା ପରିଚାଳନା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ରୂପାୟନ ଏବଂ ରାଜ୍ୟର ଯୁବ ସଂପ୍ରଦାୟକ୍ତ ସକ୍ରିୟ ଭାବେ ସଂଶ୍ରିଷ୍ଟ କରିବା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ରାଜ୍ୟରେ ପିଡିପି ବିଜେପି ମେଣ୍ଟ ସରକାର ଭାଙ୍ଗି ଯିବା ପରେ ସେଠାରେ ରାଜ୍ୟପାଳ ଶାସନ କାରି କରାଯାଇଥିବା ବେଳେ ଶ୍ରୀ ସିଂଙ୍କର ଏହା ରାଜ୍ୟକ୍ର ପ୍ରଥମ ଗସ୍ତ ପାଗ ଭଲ ନଥିବାରୁ ଶ୍ରୀ ସିଂ ପବିତ୍ର ଅମରନାଥ ଗୁମ୍ଫା ପରିଦର୍ଶନ କରିପାରିଲେ ନାହିଁ

ସେନାବାହିନୀ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ପ୍ରବଳ ବର୍ଷା ସତ୍ୱେ ଚାରି ତାରିଖ ସକାଳ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ଓ ସବୁ ଯାତ୍ରୀ ଓ ଗାଡ଼ିଗୁଡ଼ିକୁ ନିରାପଦରେ ସ୍ଥାନାନ୍ତରିତ କରାଯାଇଛି ନେପାଳ ନେପାଳରେ ଅଟକି ରହିଯାଇଥିବା କୈଳାଶ ମାନସରୋବର ତୀର୍ଥଯାତ୍ରୀମାନଙ୍କୁ ସ୍ଥାନାନ୍ତରିତ ଅବ୍ୟାହତ ରଇଛି

ଏଠାରେ ସୁରଣ ଯୋଗ୍ୟ ଯେ ସିମିକୋଟରେ ଅଧିକ ମୌଳିକ ସ୍ରବିଧା ରହିଛି

ତୀର୍ଥଯାତ୍ରୀମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସିମିକୋଟ ଓ ସୁରକ୍ଷେତରେ ଦୂତାବାସ ପକ୍ଷରୁ ଶିବିର କାର୍ଯ୍ୟାଳୟ ଖୋଲା ଯାଇଛି ସିମିକୋର୍ଟ୍ ଓ ହିଲ୍ସା ପଥରେ ମୌଳିକ ଡାଞ୍ଚା ଚିକିତ୍ସା ସୁବିଧା ଓ ରହିବା ଖାଇବା ପାଇଁ ଭଲ ସୁବିଧା ନାହିଁ ବୋଲି ଭାରତୀୟ ଦୃତାବାସ ପକ୍ଷରୁ ତୀର୍ଥଯାତ୍ରୀମାନଙ୍କୁ ସତର୍କ କରାଯାଇଛି ଯାତ୍ରା ପୂର୍ବରୁ ଚିକିହା ଯାଞ୍ଚ କରି ମାସକ ପର୍ଯ୍ୟନ୍ତ ଔଷଧପତ୍ର ନିଜ ପାଖରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି

ଏହି ଚାରୋଟି ଯାକ ମାମଲା ସଂକ୍ରାନ୍ତରେ ତଦନ୍ତ ଶେଷ ହେଲାଣି ଏବଂ ଚୃଡ଼ାନ୍ତ ରିପୋର୍ଟ ପ୍ରକ୍ରିୟା ପ୍ରସ୍ତୁତି ଶେଷ ହୋଇ ଆସିଲାଣି ବୋଲି ସିବିଆଇ ର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଜଷ୍ଟିସ୍ ମଦନ ବି ଲୋକୁର ଓ ୟୁୟୁ ଲଳିତଙ୍କ ଖଣ୍ଡପୀଠ ଆଗରେ କହିଲା ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି

ସେଣ୍ଟର ୟୁଟିଏସ୍ ସାମାଜିକ ଗଣମାଧ୍ୟମରେ ପିଲାଚୋରି ସଂକ୍ରାନ୍ତରେ ଗ୍ରଜବ ପ୍ରଚାର ଦ୍ୱାରା ଉତ୍ୟକ୍ତ ଲୋକମାନେ ପିଲାଚୋର ବୋଲି ସନ୍ଦେହ କରି କେତେକ ଲୋକଙ୍କ ପିଟି ପିଟି ମାରି ଦେବା ଘଟଣା ଆଦିକୁ ରୋକିବା ସକାଶେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଏଭଳି ଗୁଜବ ପ୍ରଚାରକୁ ଶୀଘ୍ର ଠାବ କରି ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯେଉଁସବୁ ଅଞ୍ଚଳଗୁଡ଼ିକରେ ଏଭଳି ହତ୍ୟା ଘଟଣା ସବୁ ଘଟୁଛି ସେହିସବୁ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ସଚେତନତା ସୃଷ୍ଟି କରିବା ଏବଂ ଲୋକମାନଙ୍କ ମନରେ ଆସ୍ଥା ବୂଦ୍ଧି କରିବା ଲାଗି ଗୋଷୀ ପହଞ୍ଚ କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି କିଲ୍ଲା ପ୍ରଶାସନ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି କ୍ଷତିଗ୍ରସ୍ତ ଲୋକମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ଲାଗି ପିଲା ଚୋରି ଓ ଅପହରଣ ଅଭିଯୋଗଗ୍ରଡ଼ିକ ସଂକ୍ରାନ୍ତରେ ଉପଯୁକ୍ତ ଅନ୍ରସନ୍ଧାନ କରାଯାଉ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ଭାଇସ୍ ପ୍ରେସିଡେଣ୍ଟ ଉପରାଷ୍ଟ୍ର ଏମ୍ ଭେଙ୍କୟା ନାଇଡୁ କୃଷକ ଓ ଗବେଷକମାନଙ୍କ ମଧ୍ୟରେ ନିରନ୍ତର ବିଚାର ବିମର୍ଷର ଆବଶ୍ୟକତା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଆକି ପୋଟ୍ବ୍ଲେୟାର୍ଠାରେ କେନ୍ଦ୍ରୀୟ ଦ୍ୱୀପ କୃଷି ପ୍ରତିଷ୍ଠାନର କୃଷି ବୈଜ୍ଞାନିକ ଓ କୃଷକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ନାଇଡୁ ଏହା କହିଛନ୍ତି

ଦିଲ୍ଲୀ ରେନ୍ ରାଜଧାନୀ ଦିଲ୍ଲୀର କେତେକ ଅଞ୍ଚଳରେ ଆଜି ଅପରାହ୍ନରେ ପ୍ରବଳ ବର୍ଷା ହୋଇଛି ଦିଲ୍ଲୀରେ ତାପମାତ୍ରା ହ୍ରାସ ପାଇଛି ଆଜି ରାତି ସାରା ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି

ଜେଟଲୀ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଦିଲ୍ଲୀ ସରକାରଙ୍କ ମାମଲାରେ ସ୍ରପ୍ରିମ୍କୋର୍ଟଙ୍କ ରାୟ ଦ୍ୱାରା ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କର କ୍ଷମତା ବୃଦ୍ଧି ପାଇ ନାହିଁ ଅଥବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ଥିବା କ୍ଷମତା ହ୍ରାସ ମଧ୍ୟ ପାଇ ନାହିଁ ଫେସ୍ବରକ୍ରେ ଆଜି ସେ ଲେଖିଥିବା ସନ୍ଦର୍ଭରେ କହିଛନ୍ତି ନିର୍ବାଚୀତ ରାଜ୍ୟ ସରକାରଙ୍କ ପ୍ରତି ରାୟରେ ଗୁରୁତ୍ୱ ଦିଆଯାଇଛି କିନ୍ତୁ ଦିଲ୍ଲୀ ଏକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ପାଖରେ କ୍ଷମତା ରହିବ ସେ କହିଛନ୍ତି ଦିଲ୍ଲୀ ସରକାରଙ୍କ ପାଖରେ ପୁଲିସ୍ କ୍ଷମତା ନ ଥିବାରୁ ଅପରାଧଗୁଡ଼ିକର ତଦନ୍ତ ପାଇଁ ଦିଲ୍ଲୀ ସରକାର ତଦନ୍ତକାରୀ ସଂସ୍ଥା ଗଠନ କରିପାରିବେ ନାହିଁ ଏବଂ ଦିଲ୍ଲୀ ଅନ୍ୟ ରାଜ୍ୟଗୁଡ଼ିକ ଭଳି ସମାନ ହୋଇନଥିବାରୁ କେନ୍ଦ୍ର ଶାସିତ ଅଞ୍ଚଳ କ୍ୟାଡର୍ ସେବାର ପ୍ରଶାସନ ଦିଲ୍ଲୀ ସପକ୍ଷରେ ଯିବ ବୋଲି ଭାବିବା ସମ୍ପର୍ଶ୍ଣ ଭୁଲ୍ ହେବ ଇସ୍ରୋ ଭାରତୀୟ ମହାକାଶ ଗବେଷଣା ସଂଗଠନ ପକ୍ଷରୁ ନୂଆକରି ତିଆରି କରାଯାଇଥିବା ବିମାନ କର୍ମଚାରୀ ରକ୍ଷା ବ୍ୟବସ୍ଥାର ସଫଳ ପରୀକ୍ଷଣ କରାଯାଇଛି ବିପଦ ସମୟରେ ମହାକାଶଚାରୀମାନଙ୍କ ଜୀବନ ରକ୍ଷା କରିବା ଲାଗି ଏହି ବ୍ୟବସ୍ଥା ତିଆରି କରାଯାଇଛି ମହାକାଶକ୍ର ପଠାଇବା ସମୟରେ ଲଞ୍ଚପ୍ୟାଡ୍ରେ ଯଦି କିଛି ଅଘଟଣ ଘଟେ ସେହି ସମୟରେ ମହାକାଚାଶଚାରୀମାନେ କିଭଳି ନିରାପଦ ଭାବରେ ବାହାରକୁ ଚାଲି ଆସିପାରିବେ ସେଥିଲାଗି ପ୍ରଥମ ପ୍ୟାଡ୍ ଏବର୍ଟ ଟେଷ୍ଟ ସଫଳ ହୋଇଥିବା ଇସ୍ରୋ ଜଣାଇଛି ବ୍ୟାଡ୍ମିଣ୍ଟନ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଓ ଏଚ୍ଏସ୍ ପ୍ରଶୟ ଇଣ୍ଡୋନେସିଆ ଓପନ୍ ବ୍ୟାଡ୍ମିଣ୍ଟ କ୍ୱାଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି

ତେବେ ଅଲିମ୍ପିକ୍ ପଦକ ବିଜେତା ସାଇନା ନେହେଓ୍ବାଲ୍ ଚେନ୍ ୟୁଫେଇଙ୍କଠାରୁ ହାରି ଯାଇଥିବା ବେଳେ ସମୀର ବର୍ମା ମଧ୍ୟ ଡେନ୍ମାର୍କର ଭିକୁର ଆକୁସେଲ୍ସେନ୍ଙ୍କଠାର୍ ହାରି ଯାଇଛନ୍ତି

ରୋହନ ବୋପନ୍ନା ଓ ତାଙ୍କର ଫ୍ରାନ୍ସ ଯୋଡ଼ିଦାର ଏଡ୍ୱାଡ୍ ରୋଜର ଭାସେଲିନ୍ ଅଷ୍ଟ୍ରେଲିଆର ଜୋନ୍ ମିଲ୍ମ୍ୟାନ୍ ଓ ଆଲେକ୍ସ ଡି ମିନାଉର୍କ ଜୋଡ଼ିକୁ ଭେଟିବେ ଦିବିକ୍ ସରଣ ଓ ଅର୍ଟେମ୍ଙ୍କ ଯୋଡ଼ି ରାଡୁ ଆଲ୍ବୋର୍ଟ୍ ଓ ମାଲେକ୍ ଜାଜିରିଙ୍କ ଯୋଡ଼ିଙ୍କୁ ମୁକାବିଲା କରିବେ ଶ୍ରୀରାମ ବାଲାଜୀ ଓ ବିଷ୍ଣୁ ବର୍ଦ୍ଧନଙ୍କ ଯୋଡ଼ି ମାର୍କୁସ୍ ଡାନିଏଲ୍ ଓ ଓସ୍ଲେ କୁଲ୍ହୋଫ୍ଙ୍କ ଯୋଡ଼ିକୁ ଭେଟିବ